ନିଲମ୍ଘନ ଆଦେଶକୁ ରାଜ୍ୟ ଡାକ୍ତରୀ ସେବାସଂଘର ବିରୋଧ

ବିଜେପି ପକ୍ଷରୁ ଦଳର ରାକ୍ୟ ସଭାପତି ବସନ୍ତ ପଣ୍ଣା ସାଂସଦ ସୁରେଶ ପୂଝାରୀ ବରିଷ୍ ନେତା କନକବର୍ବ୍ଧନ ସିଂହଦେଓ ବୈଜୟନ୍ତ ପଶ୍ଷା ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରୁଛନ୍ତି

ସୁନ୍ଦରଗଡ଼ ମେଡିକାଲ୍ ରୋଡ୍ରେ ଥିବା ଏକ ପାଥୋଲାବକୁ ସିଲ୍ କରିଦିଆଯାଇଛି ଡାକ୍ତରଖାନା ପଞିକରଣ ଆଇନ୍ ଅଧୀନରେ ଏହି ଲାବ୍ ପଞିକୃତ ହୋଇନଥିବାରୁ ଏହି ପଦକ୍ଷେପ ନିଆଯାଇଛି

ବେଆଇନ୍ ଭାବେ ଚାଲୁଥିବା ଏହି ଲାବକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଅନ୍ୟ ପକ୍ଷରେ ଡାକ୍ତର ପଟେଲ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ରହିଥିବା ବ୍ୟବସ୍ଥା ଅନୁଯାୟୀ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି ଏହି ନିଲମ୍ମନ ଆଦେଶକୁ ମଧ ରାଜ୍ୟ ଡାକ୍ତରୀ ସେବାସଂଘ ଓମ୍ସା ବିରୋଧ କରିଛି

ମା'ଙ୍କର ପ୍ରଜାର୍ଚ୍ଚନା କରାଯାଉଛି ସେହିପରି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଗଜଲକ୍ଷୀ ପୁଜା ପାଇଁ ଚଳଚଞ୍ଚଳ ହୋଇଉଠିଛି

ଫଳରେ ଦୁଇ ଭଉଣୀ ଏବଂ ନାଉରିଆ ନିଖୋଜ ଥିଲେ

ଏହି ରୋଗ ଯୋଗୁଁ ଆଖି ସହ ଶରୀରର ବାମପାର୍ଶ୍ୱ ମୁଶ୍ଡଠାରୁ ପାଦ ପର୍ଯ୍ୟନ୍ତ ଜଳାପୋଡ଼ା ହେଉଥିବା ଆକ୍ରାନ୍ତ କହିଛନ୍ତି